ଦୁଇଦିନିଆ ଉତ୍ତର ପୂର୍ବାଞ୍ଚଳ ଗସ୍ତରେ ଯାଇ ଶ୍ରୀ ମୋଦି ଗତକାଲି ରାତିରେ ଗୁଆହାଟିରେ ପହଞ୍ଚ୍ଚିଛନ୍ତି ଆଜି ସକାଳେ ସେ ସେଠାରୁ ଅରୁଣାଚଳପ୍ରଦେଶର ରାଜଧାନୀ ଇଟାନଗର ଯିବେ ସେଠାରେ ଥିବା ଆଇଜି ପାର୍କରେ ସେ ବିଭିନ୍ନ ଉନ୍ନୟନମଳକ କାର୍ଯ୍ୟର ଶୁଭାରମ୍ଭ କରିବେ ହଲୋଙ୍ଗିଠାରେ ପ୍ରଧାନମନ୍ତ୍ରୀ ଏକ ନୂଆ ବିମାନ ବନ୍ଦର ନିର୍ମାଣର ଭିଭିପ୍ରସ୍ତର ସ୍ଥାପନ କରିବା ସହ ସେଲା ସୁଡ଼ଙ୍ଗ ପଥର ଶୁଭ ଦେବେ ଏହି ସୁଡ଼ଙ୍ଗପଥ ଦେଇ ତାୱାଙ୍ଗ ଉପତ୍ୟକାକୁ ସବୁଦିନିଆ ସଡ଼କପଥ ସଂଯୋଗ ସ୍ଥାପନ ହେବ ଏହାଛଡ଼ା ଅରୁଣାଚଳବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏକ ନୂଆ ଦୂରଦର୍ଶନ ଚାନେଲ୍ ଡିଡି ଅରୁଣପ୍ରଭାକୁ ଉତ୍ସର୍ଗ କରିବେ ଇଟାନଗରରୁ ପ୍ରଧାନମନ୍ତ୍ରୀ ଗୁଆହାଟି ପ୍ରତ୍ୟାବର୍ତ୍ତନ କରି ସେଠାରେ ଉତ୍ତର ପୂର୍ବାଞ୍ଚଳ ଗ୍ୟାସ୍ ଗ୍ରୀଡ୍ର ଶୁଭ ଦେବେ ଏହାପରେ ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ଶିଳ୍ପ ଅଭିବୃଦ୍ଧି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଲୋକଙ୍କୁ ପ୍ରାକୃତିକ ଗ୍ୟାସ୍ ସୁବିଧାରେ ଯୋଗାଇ ଦିଆଯାଇ ପାରିବ ଏହାଛଡ଼ା ପ୍ରଧାନମନ୍ତ୍ରୀ ଆସାମର ତିନିସ୍କିଆଠାରେ ହୋଲଙ୍ଗ ମଡୁଲାର ଗ୍ୟାସ୍ ପ୍ରସେସିଂ ପ୍ଲାଣ୍ଟ୍ ଉଦ୍ଘାଟନ କରିବେ ଏବଂ ନୁମାଲିଗଡ଼ଠାରେ ଏକ ଜୈବ ବିଶୋଧନାଗାର ପ୍ରକ୍ସର ଶୁଭ ଦେବେ

ଏହାପରେ ପ୍ରଧାନମନ୍ତ୍ରୀ ତ୍ରିପୁରା ଯାଇ ରାଜଧାନୀ ଅଗରତାଲାରେ ଗାର୍ଜି ବେଲୋନିଆ ରେଳ ଲାଇନ୍ର ଉଦ୍ଘାଟନ କରିବେ ଏହାଫଳରେ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଏସିଆ ସହ ତ୍ରିପୁରା ଏକ ପ୍ରବେଶପଥରେ ପରିଣତ ହେବ ଏହାଛଡ଼ା ପ୍ରଧାନମନ୍ତ୍ରୀ ନରସିଂହଗଡ଼ଠାରେ ତ୍ରିପୁରା ବୈଷୟିକ ପ୍ରତିଷ୍ଠାନ ଭବନକୁ ଉଦ୍ଘାଟନ କରିବା ସହ ମହାରାଜ ବୀରବିକ୍ରମ କିଶୋର ମାଣିକ ବାହାଦୂରଙ୍କ ପ୍ରତିମୂର୍ତ୍ତି ଏବଂ ତାଙ୍କ ନାମରେ ନାମିତ ଅଗରତାଲା ବିମାନ ବନ୍ଦରକ୍ ଉଦ୍ଘାଟନ କରିବେ ମହାରାଜା ବୀର ବିକ୍ରମକିଶୋର ମାଣିକ ବାହାଦ୍ୱର ଆଧୁନିକ ତ୍ରିପୁରାର ସ୍ରଷ୍ଟା ଭାବେ ଜଣାଶୁଣା

ଏହା ପୂର୍ବଭାରତର ସର୍ବବୃହତ କୃଷିକ୍ରିୟ ରାଜ୍ୟପାଳ ଲାଲ୍ଜୀ ଟଶ୍ଚନ ଏବଂ କେନ୍ଦ୍ରକୃଷିମନ୍ତ୍ରୀ ରାଧାମୋହନ ସିଂ ଏହାକୁ ମିଳିତ ଭାବେ ଉଦ୍ଘାଟନ କରିବେ ଓଡ଼ିଶା ବଜେଟ୍ ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଗତକାଲି ଶେଷ ହୋଇଛି

ବଜେଟ୍ ଗୃହୀତ ହେବା ପରେ ବାଚସ୍କତି ପ୍ରଦୀପ କୁମାର ଅମାତ ଗୃହକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖିଛନ୍ତି ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନସଭାର ଏହା ଶେଷ ଅଧିବେଶନ

ଟିଏନ୍ ବଜେଟ ଆସନ୍ତା ଆର୍ଥିକ ବର୍ଷ ପାଇଁ ତାମିଲନାଡ଼ୁର ବଜେଟ୍ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଛି

ଡିଏମ୍କେ ମୁଖ୍ୟ ଷ୍ଟାଲିନ୍ କହିଚ୍ଚନ୍ତି ରାଜ୍ୟର ଆର୍ଥିକ ସ୍ଥିତି ଭଲ ନଥିବା ବଜେଟ୍ରୁ ସୂଚିତ ହେଉଛି ସିପିଏମ୍ କହିଛି ରାଜ୍ୟ ବଜେଟ୍ ଅନ୍ତଃସାରଶୃନ୍ୟ ସେହିଭଳି ପିଏମ୍କେ ନେତା ଡକ୍ଟର ଏସ୍ ରାମଦୋସ କହିଛନ୍ତି ବଜେଟ୍ ସବୁଦୃଷ୍ଟିରୁ ନୈରାଶ୍ୟଜନକ କର୍ଣ୍ଣାଟକ ବଜେଟ୍ କର୍ଣ୍ଣାଟକ ବିଧାନସଭାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଗତକାଲି ରାଜ୍ୟବଜେଟ୍ ଉପସ୍ଥାପନ କରିଛନ୍ତି

ବଜେଟ୍ରେ ବିୟର୍ ଉପରେ ଅବକାରୀ ଶୁଲ୍କ ବଢ଼ାଇବା ପାଇଁ ପ୍ରସ୍ତାବ ରହିଛି ବଜେଟ୍କୁ ନୈରାଶ୍ୟଜନକ କହି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ୱରେ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ଲଦାଖ୍ ଡିଭିଜନ ଜାମ୍ମୁ ଓ କାଶ୍ମୀରର ଲଦାଖ ଅଞ୍ଚଳକୁ ଡିଭିଜନ ସ୍ତରୀୟ ମାନ୍ୟତା ମିଳିଛି

ସ୍ଥାନୀୟ ଭାଷାରେ ଉଦ୍ବୋଧନ ଦେଲାବେଳେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଳଦାଖ ଅଞ୍ଚଳର ବାସିନ୍ଦାମାନଙ୍କ ଲାଗି ଅନେକ ଉପହାର ଅଶାଯାଇଛି ବୋଲି ସେ କହିଥିଲେ ତେବେ ବୈଷୟିକ କାରଣର୍ ଗତକାଲି ସନ୍ଧ୍ୟାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ଲଦାଖ ଅଞ୍ଚଳକ୍ତ ଡିଭିଜନ ମର୍ଯ୍ୟାଦା ଦିଆଯିବା ଦ୍ୱାରା ସେହି ଅଞ୍ଚଳର ବାସିନ୍ଦାମାନେ ନିୟମିତ ପ୍ରଶାସନିକ ଅନୁମତିଗୁଡ଼ିକ ଲେହସ୍ଥିତ ଡିଭିଜନାଲ୍ ସଦର କାର୍ଯ୍ୟାଳୟରୁ ପାଇପାରିବେ ଏହି ନୂଆ ଡିଭିଜନ ସୃଷ୍ଟି ହେବା ଦ୍ୱାରା ବିଭାଗୀୟ ସ୍ତରରେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ମିଳିପାରିବ ଇସି ଭୋଟର୍ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଭୋଟର ସଂଶୋଧନ ଓ ସୂଚନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ଏଥିରେ ଭୋଟରମାନଙ୍କ ନାମ ନୂଆ ପଞ୍ଜିକରଣ ଭୋଟର ପରିଚୟପତ୍ରରେ ସଂଶୋଧନ ଆଦି ବିଷୟକୁ ଗୁରୁତ୍ୱ ଦିଆଯାଇଛି

ଭୋଟର ତାଲିକା ସଂଶୋଧନ ଏବଂ ଭୋଟରଙ୍କ ପରିଚୟପତ୍ର ଓ ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ନୁଆଦିଲ୍ଲୀଠାରେ ଆୟୋଗଙ୍କ ପକ୍ଷରୁ ହୋଇଥିବା ଏକ ଦୁଇଦିନିଆ ତାଲିମ ଓ କର୍ମଶାଳାରେ ଅତ୍ୟାଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋଡ଼ା କହିଛନ୍ତି ଯେ ନୃଆ ଜ୍ଞାନକୌଶଳ ଭୋଟ୍ଦାନ କ୍ଷେତ୍ରରେ ଏକ ବିପ୍ଲବ ସୃଷ୍ଟି କରିବ ଦିବ୍ୟାଙ୍ଗମାନଙ୍କ ପାଇଁ ପିଡବ୍ଲଡି ଆପ୍ ନାମରେ ଏକ ନୂଆ ଆପ୍ ଖୋଲାଯାଇଛି ଏଥିରୁ ସେମାନେ ନୂଆ ପଞ୍ଜିକରଣ ଠିକଣା ପରିବର୍ତ୍ତନ ଓ ଅନ୍ୟାନ୍ୟ ତଥ୍ୟ ପାଇପାରିବେ ଡିଏଲ୍ ଏଚ୍ସି ବ୍ୟାଙ୍କସ ଗ୍ରାହକମାନଙ୍କ ଲିଖିତ ସ୍ୱୀକୃତି ବିନା କ୍ରେଡିଟ୍ ର୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକୁ ସେମାନଙ୍କ ପାନ୍ ଓ ଆର୍ଥିକ ଦେଶନେଶ ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନରୁ ବ୍ୟାଙ୍କଗୁଡ଼ିକୁ ନିବାରଣ ଲୋଡ଼ି ଆଗତ ଏକ ଜନସ୍ୱାର୍ଥ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି ମୁଖ୍ୟବିଚାରପତି ରାଜେନ୍ଦ୍ର ମେନନ୍ ଓ ଜଷ୍ଟିସ୍ ଭିକେ ରାଓଙ୍କ ଖଶ୍ଚପୀଠ ଅର୍ଥମନ୍ତ୍ରଣାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଜବାବ ତଲବ କରିଛନ୍ତି ଗ୍ରାହକମାନଙ୍କ ପାନ୍ ନମ୍ଭର ଓ ଦେଶନେଶ ସଂକ୍ରାନ୍ତୀୟ ଅନ୍ୟାନ୍ୟ ତଥ୍ୟ କ୍ରେଡିଟ୍ ର୍ୟାଙ୍କିଙ୍ଗ୍ ସଂସ୍ଥାଗୁଡ଼ିକୁ ଦିଆଯିବା ଦ୍ୱାରା ବ୍ୟକ୍ତିବିଶେଷଙ୍କ ଗୋପନୀୟତା ଅଧିକାର ଲଂଘନ ହେଉଥିବା ଆବେଦନରେ ଦର୍ଶାଯାଇଛି ଏହି ପ୍ରଥାକୁ ନିୟନ୍ତ୍ରଣ କରିବା ପାଇଁ ନୀତି ନିର୍ଦ୍ଧାରଣ କରିବାକୁ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନରେ ଅନୁରୋଧ କରାଯାଇଛି ସିଲ୍କ ଇଭେଣ୍ଟ କେନ୍ଦ୍ର ବୟନ ମନ୍ତ୍ରଶାଳୟ କେନ୍ଦ୍ରୀୟ ସିଲ୍କ ବୋର୍ଡ ସହଯୋଗରେ ନ୍ରଆଦିଲ୍ଲୀଠାରେ ଏକ ବୃହତ୍ କାର୍ଯ୍ୟକ୍ରମ ଆୟୋଜନ କରୁଛି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମୁଖ୍ୟଅତିଥି ଭାବେ ଯୋଗଦେବେ ଏବଂ ବୟନ ମନ୍ତ୍ରୀ ସ୍କୁତି ଇରାନୀ ଏଥିରେ ଅଧ୍ୟକ୍ଷତା କରିବେ ଦେଶରେ ଗତ ଚାରିବର୍ଷ ମଧ୍ୟରେ ସିଲ୍କ ଶିଳ୍ପର ବିକାଶ ଏବଂ ସଂପ୍ରସାରଣର କାହାଣୀ ଏଥିରେ ସ୍ଥାନ ପାଇଛି ବୁନିଆଦ୍ ଟସର୍ ସିଲ୍କ ମେସିନ୍ ଆଦିବାସୀ ମହିଳାଙ୍କୁ ପ୍ରଦାନ ଏବଂ ପୁରୁଣାକାଳିଆ ଟସର୍ ସୂତା ସଂଗ୍ରହ ବ୍ୟବସ୍ଥାର ଅବସାନ ଆଦି କଥା ଏଥିରେ ସ୍ଥାନ ପାଇଛି

ଦେଶର ଅନ୍ୟତମ ବୃହତମ ଫୁଟ୍ବଲ କ୍ଲବ୍ ଫ୍ଲାମିଙ୍ଗୋ ର ରିଓଡି କେନେରିଓ ତାଲିମ ଶିବିରରେ ଖେଳାଳିମାନେ ଡର୍ମିଟରିରେ ଶୋଇଥିବା ବେଳେ ନିଆଁ ଲାଗିଯାଇଥିଲା ପ୍ରାଣହରାଇଥିବା ଲୋକଙ୍କ ମଧ୍ୟରେ ସମସ୍ତେ ଖେଳାଳି ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ସେମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ ଅଗ୍ନିକାଶ୍ଡର କାରଣ ଜଣାପଡ଼ି ନାହିଁ ସୋଫିଆ ଓପନ୍ ଭାରତର ଶୀର୍ଷ ଟେନିସ୍ ଯୋଡ଼ି ରୋହନ ବୋପାନ୍ନା ଓ ଦିବିଜ୍ ଶରଣ ବୁଲ୍ଗେରିଆଠାରେ ଚାଲିଥିବା ସୋଫିଆ ଓପନ୍ ଚମ୍ପିୟନ୍ସିପ୍ର ସେମିଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି

ଆଜି ଉଭୟ ଇଣ୍ଡୋନେସିଆର ଖ୍ରୀଷ୍ଟୋଫର୍ ରୁଙ୍କାଡ୍ ଓ ଚୀନ୍ର ସିହେ ଚେଁ ପେଙ୍ଗ୍ ଯୋଡ଼ିଙ୍କୁ ଭେଟିବେ ଏଟିପି ଟେନ୍ସିଲ୍ ଭାରତୀୟ ପ୍ରତିଯୋଗୀ ପ୍ରଜ୍ଜେଶ ଗୁନ୍ନେଶ୍ୱରନ୍ ଓ ଶଶିକୁମାର ମୁକୁନ୍ଦ ଆଜି ଚେନ୍ନାଇ ଓପନ୍ ଚାଲେଞ୍ଜର ଏଟିପି ଟେନିସ୍ ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ଗୁଡ଼ିକ ଖେଳିବେ

ଆଜି ସେମିଫାଇନାଲ୍ରେ ସେ ଅଷ୍ଟ୍ରେଲିଆର ଆଶ୍ର୍ୟ ହାରିସ୍ଙ୍କୁ ମୁକାବିଲା କରିବେ